ବିଧାୟକ ଦଳ ନେତା ଚୟନ ପାଇଁ ଆଜି ଏହି ବୈଠକ ବସ୍ବଛି

ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଛି

ଫଳରେ କିଛି ମାତ୍ରାରେ ଶ୍ରୀଜୀଉ କ୍ୱରରୁ ଉପଶମ ପାଇବେ

ହାଇଦ୍ରାବାଦ୍ସ୍ଥିତ ଇସ୍ରୋ ଏବଂ ଓସ୍ଡାମାର ମିଳିତ ସହଯୋଗରେ ଏହା ପ୍ରସ୍ତୁତ ହୋଇଥିବା ନେଇ ବୈଠକର୍ତ ଜଣାପଡିଛି

ଜିଲ୍ଲାପାଳ ଅନୁପମ ସାହା ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାରେ ଚାଲିଥିବା ସ୍ୱାସ୍ଥ୍ୟ ସମିତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପଚାରି ବୁଝିଥିଲେ

ଏନେଇ ପୁଲିସ ମହାନିର୍ଦ୍ଦେଶକ ଏବଂ କମିଶନରେଟ୍ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ଯାଞ ରିପୋର୍ଟକୁ ସ୍ୱରାଷ୍ଟ ମନ୍ତଶାଳୟକୁ ପ୍ରଦାନ କରିବା ପାଇଁ ମଧ୍ୟ କୁହାଯାଇଛି ଯୋଗ କାଯ୍ୟକ୍ରମ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତଶାଳୟ ଅଧୀନସ୍ର ଭୁବନେଶ୍ୱରସ୍ତିତ ଆଞଳିକ ଜନସମ୍ମର୍କ ବ୍ୟୁରୋ ପକ୍ଷରୁ ଜଟଶୀ ବ୍ଲକର ଓଗାଳପଡାଠାରେ ଚାଲିଥିବା ତିନିଦିନିଆ ଯୋଗ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେଉଛି

ଜରୁରୀ ଅବତରଣ କରିଥିବା ବିମାନଟି ହାଇଦ୍ରାବାଦରୁ ଗୌହାଟୀ ଯାଉଥିଲା

ପୁଲିସ୍ ତାଙ୍କୁ କ୍ୟାପିଟାଲ୍ ହସ୍ୱିଟାଲ୍କୁ ପଠାଇଛି ଇସାଦଙ୍କ ସହିତ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ପୁଲିସ୍ ଜିମା ଦିଆଯାଇଛି

ତଥାପି ବର୍ଷବର୍ଷ ଧରି ଶିକ୍ଷକମାନେ ଏହି ସ୍କୁଲ୍ଗୁଡ଼ିକୁ ଚାଲୁ ରଖିଥିଲେ ତେବେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏହି ସ୍କୁଲ୍ଗୁଡ଼ିକ ବନ୍ଦ କରାଯାଇଛି ଏହାର ଛାତ୍ରଛାତ୍ରୀମାନଙ୍କୁ ପାଖରେ ଥିବା ସ୍କୁଲ୍ରେ ଭର୍ତି କରାଯାଇଥିବା ବେଳେ ଶିକ୍ଷକମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଛି

ଜଙ୍ଙଲରୁ ୱାର୍ଡରଙ୍କ ସାଇକେଲ୍ ମିଳିଛି

ପାଣିପାଗ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୂଷ୍ଟ ଲଘୁଚାପ ସକ୍ରିୟ ହେଉଥିବାରୁ ରାଜ୍ୟର ବିଭିନ୍ଦ ସ୍ସାନରେ ବର୍ଷା ଲାଗିରହିଛି

ଏହି ଧାରା ବଜାୟ ରହିଲେ ମୌସ୍ବମୀ ଅଧିକ ସକ୍ରିୟ ହେବା ସହ ବର୍ଷା ହେବ ଦୁଇଦିନ ଧରି ବର୍ଷା ଲାଗି ରହିବା ପରେ ବର୍ଷାର ପ୍ରକୋପ କ୍ରମଶଃ ହ୍ରାସ ପାଇବ